କୋଭିଡ ସଂକ୍ରମଣ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଦିଲ୍ଲୀରେ ହେବାକୁ ଥିବା ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି

କେନ୍ଦ୍ର ସରକାର ଗତକାଲି କୋଭିଡ ଟିକାକରଣ ପାଇଁ ତିନି ପର୍ଯ୍ୟାୟ କୌଶଳ ଅବଲମ୍ଭନ କରାଯିବ ବୋଲି ଘୋଷଣା କରିଥିଲେ

ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ସ୍ପଚ୍ଛଭାବେ ରାଜ୍ୟମାନଙ୍କ ପାଇଁ ଖୋଲାବକାରରେ ବିକ୍ରି ମୂଲ୍ୟ ଆଗୁଆ ଘୋଷଣା କରିପାରିବେ ବେସରକାରୀ ହସ୍କିଟାଲଗୁଡ଼ିକ କେନ୍ଦ୍ର ସରକାରଙ୍କଠାରୁ କୋଭିଡ ଟିକା ସଂଗ୍ରହ କରିପାରିବେ ବୋଲି କୁହାଯାଇଛି

ଔଷଧପତ୍ର ଓ ଚିକିହା ସରଞ୍ଜାମ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଫାର୍ମାସ୍ୟୁଟିକାଲ୍ ଶିଳ୍ପର ମାଲିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି କୋଭିଡ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ଫାର୍ମା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଫାର୍ମା ଶିଳ୍ପଗୁଡ଼ିକ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଓ ଚିକିତ୍ସା ସରଞ୍ଜାମ ପଠାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ରେମ୍ଡେସିଭର୍ ଇଞ୍ଜେକ୍ସନ ମୂଲ୍ୟ କମ୍ କରିବା ସାଙ୍ଗକୁ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧପତ୍ରର ଉତ୍ପାଦନ ବଢ଼ାଇବା ଲାଗି ଫାର୍ମା ଶିଳ୍ପକ୍ଷେତ୍ରର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

କୋଭିଡ୍ ସ୍ଥିତି ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କୋଭିଡ୍ ବିରୁଦ୍ଧରେ ସଂଗ୍ରାମ ହେଉଛି ସରକାରଙ୍କ ପ୍ରାଥମିକତା ଏକ ଟିଭି ଚ୍ୟାନେଲ୍ ସହ ସାକ୍ଷାତକାର ବେଳେ ଶ୍ରୀ ଶାହା କହିଛନ୍ତି ଭାରତ କରୋନା ମହାମାରୀକୁ ବର୍ତ୍ତମାନ ସୁଦ୍ଧା ଭଲ ଭାବେ ମୁକାବିଲା କରିଛି ଏବଂ ବର୍ତ୍ତମାନ ଏହି ଦ୍ୱିତୀୟ ଲହରୀର ମୁକାବିଲା ମେ' ମାସ ସୁଦ୍ଧା ସଫଳ ହେବ ସେ କହିଛନ୍ତି ଭାରତର ସୁସ୍ଥ ହାର ବର୍ତ୍ତମାନ ସବୁଠାରୁ ଆଗରେ ଅଛି ଏବଂ ଏହି ଦ୍ୱିତୀୟ ଲହରୀ ସଂକ୍ରମଣ ସାରା ବିଶ୍ୱରେ ଅଢ଼େଇ ଗୁଣରୁ ତିନି ଗୁଣ ଶକ୍ତିଶାଳୀ ଥିଲାବେଳେ ଭାରତ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରୁଛି ସେ କହିଛନ୍ତି ବର୍ତ୍ତମାନ ରେମ୍ଡେସିଭିର୍ ଇଞ୍ଜକ୍ସନ୍ ରପ୍ତାନୀକୁ ନିଷିଦ୍ଧ କରାଯାଇଛି ଓ ଏହି ଇଞ୍ଜକ୍ସନ୍କୁ ଦେଶରେ ତିନିଗୁଣା ଉତ୍ପାଦନ କରିବା ପାଇଁ ନିଷ୍ପଭି ନିଆଯାଇଛି ରାଷ୍ଟ୍ରୀୟ ଲକ୍ଡାଉନ୍ ସମ୍ଭାବନାକୁ ଅସ୍ୱୀକାର କରି ଶ୍ରୀ ଶାହା କହିଛନ୍ତି ରାଜ୍ୟମାନେ ନିଜ ନିଜର କଟକଣା ପଦକ୍ଷେପ ସଂକ୍ରାନ୍ତରେ ନିକେ ସ୍ଥିର କରନ୍ତୁ ମନମୋହନ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଣ ନେତା ଡକୁର ମନମୋହନ ସିଂ କୋଭିଡ ପଟ୍ଟିଟିଭ୍ ଚିହ୍ଟ ହେବା ପରେ ଚିକିତ୍ସା ପାଇଁ ନ୍ତଆଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଶୁ ଆରୋଗ୍ୟ ଓ ସୁସ୍ଥ ଜୀବନ କାମନା କରିଛନ୍ତି

ଏହା ପରେ କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ଏକ ନୃଆ ବୀମା ଯୋଜନା କାର୍ଯ୍ୟକାରୀ ହେବ

ବିଜେପି ର୍ୟାଲି କୋଭିଡ ନାଇଷ୍ଟିନ ସଂକ୍ରମଣ ଦୃଷ୍ଟିରୁ ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ କୌଣସି ବଡ଼ଧରଣର ର୍ୟାଲି କି ସଭା ସମିତି କରାଯିବ ନାହିଁ

ପାର୍ଟି ପକ୍ଷର୍ ଏକ ବିବୂଭିରେ କୁହାଯାଇଛି କୋଭିଡ ନିୟମ ପାଳନ କରାଯାଇ ଖୋଲାସ୍ଥାନରେ ଏହି ସବୁ ସଭାସମିତି କରାଯିବ

କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଦିଲ୍ଲୀ ସରକାର ଏହି ପଦକ୍ଷେପ ନେଇଛନ୍ତି ଉପରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି ଆଗାମୀ ସୋମବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ବଳବତ୍ତର ରହିବ କିନ୍ତୁ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ଲୋକମାନଙ୍କୁ ଏବଂ ଜରୁରୀକାଳୀନ ସ୍ଥିତିରେ ଥିବା ଲୋକମାନଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯିବ ଦିଲ୍ଲୀ ନଗରୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟ ପ୍ରତି ଉଦ୍ବେଗ ପ୍ରକାଶ କରି ଶ୍ରୀ କେଜରିଓ୍ୱାଲ କହିଛନ୍ତି ଦିଲ୍ଲୀରେ ଶଯ୍ୟା ଅକ୍ୱିଜେନ୍ ଓ ଔଷଧ ଆଦିର ଅଭାବ ଦେଖାଦେଇଛି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସେ ନିବେଦନ କରିଛନ୍ତି ବର୍ତ୍ତମାନ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ସଂଖ୍ୟା ପୂର୍ବ ସଂଖ୍ୟା ଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି ଦିଲ୍ଲୀ ସରକାର ଶଯ୍ୟା ଯୋଗାଡ଼ କରିବା ଓ ମେଡିକାଲ୍ ଅକ୍ଟିଜେନ୍ ଯୋଗାଣକୁ ନିଣ୍ଟିତ କରିବା ତଥା ରେମ୍ଡେସିଭିର୍ ଇଞ୍ଜକ୍ସନ୍ ସଂଗ୍ରହ କରିବା ଦିଗରେ କୋର୍ସୋରରେ ଉଦ୍ୟମ ଜାରି ରଖିଛନ୍ତି ଦିଲ୍ଲୀ ନଗରୀରେ ଅନେକ ବିଦ୍ୟାଳୟ କଲ୍ୟାଣ ମଣ୍ଡପ ଓ କ୍ରୀଡ଼ା ପରିସର ଗୁଡ଼ିକୁ କୋଭିଡ୍ ହସ୍କିଟାଲ୍ କରାଯାଇଛି

ପୂର୍ବରୁ କେତେକ ଜିଲ୍ଲାରେ ଲକଡାଉନ ଜାରି କରାଯିବା ଦ୍ୱାରା ସୁଫଳ ମିଳିବାରୁ ରାଜ୍ୟସାରା ଲକଡାଉନ୍ ଜାରି କରିବା ପାଇଁ ସ୍ଥିର କରାଯାଇଥିଲା ବର୍ତ୍ତମାନ ଚିକିତ୍ସା ପରେ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଖବର ମିଳିଛି

ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ ପରିସ୍ଥିତିର ସମୀକ୍ଷା କଲାବେଳେ ଅକ୍ନିଜେନ୍ ସିଲିଣ୍ଡର ଓ ଔଷଧପତ୍ରର ଉପଲହ୍ଧତା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି

ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏହି ବିଜୟ ବିଶେଷ ମହତ୍ତ୍ପୂର୍ଣ୍ଣ ବୋଲି କୁହାଯାଉଛି

ବର୍ତ୍ତମାନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ସ୍ଥାନରେ ଥିଲାବେଳେ ଦିଲ୍ଲୀ ଦ୍ୱିତୀୟ ଓ ମୁମ୍ୟାଇ ତୃତୀୟ ସ୍ଥାନରେ ଅଛି ଆଜି ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ନ ମଧ୍ୟରେ ଭେଟାଭେଟି ହେବ

ବକ୍ସିଂ ବିଶ୍ୱ ଯୁବ ମୁଷ୍ଠିଯୁଦ୍ଧ ପ୍ରତିଯୋଗିତାରେ ଭାରତର ଚାରିଜଣ ମହିଳା ପ୍ରତିଯୋଗୀ ସେମି ଫାଇନାଲ୍କୁ ଉଠିଛନ୍ତି